ପିଏମ୍ ନେପାଳ ଆଇସିପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନେପାଳର ସର୍ବାଙ୍ଗୀନ ବିକାଶରେ ଭାରତ ଏକ ବିଶ୍ୱସ୍ତ ଭାଗିଦାର ରାଷ୍ଟ୍ରର ଭୂମିକା ନିର୍ବାହନ କରିଆସ୍କୁଛି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗବଶି ବିରାଟନଗର ସମନ୍ଧିତ ଯାଞ୍ଚ ଘାଟିକୁ ମିଳିତ ଭାବେ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି 'ପଡ଼ୋଶୀ ଦେଶ ପ୍ରଥମେ' ନୀତିକୁ ତାଙ୍କ ସରକାର ଅଗ୍ରାଧିକାର ଦେଇଆସୁଛନ୍ତି ଓ ସୀମାପାର ଯୋଗାଯୋଗ ବୃଦ୍ଧି ତାଙ୍କ ସରକାରଙ୍କର ଏକ ପ୍ରମୁଖ କ୍ଷେତ୍ର ରହିଛି ଶୀ ମୋଦି କହିଛନ୍ତି ଭାରତ ନେପାଳ ମଧ୍ୟରେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନକୁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ମାନ୍ୟତା ଦେଉଛନ୍ତି କାରଣ ନେପାଳ ଭାରତର କେବଳ ଏକ ପଡ଼ୋଶୀ ଦେଶ ନୁହେଁ ଦୁଇଦେଶ ମଧ୍ୟରେ ପୁରାତନ ଯୁଗରୁ ସାଂସ୍କୃତିକ ସଂପର୍କ ରହିଆସିଛି ଓ ଭୌଗୋଳିକ ଦୃଷ୍ଟିରୁ ମଧ୍ୟ ଉଭୟ ଦେଶ ମଧ୍ୟରେ ଭାଷା ଓ ଲୋକମାନଙ୍କ ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ବନ୍ଧୁରାଷ୍ଟ୍ର ସହ ଉତ୍ତମ ପରିବହନ ବ୍ୟବସ୍ଥା ସ୍ଥାପନ ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ଓ ସେହିସବୁ ଦେଶଗୁଡ଼ିକ ସହ ବାଶିଜ୍ୟ ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ସଂପର୍କ ବୃଦ୍ଧିକୁ ଭାରତ ପ୍ରାଧାନ୍ୟ ଦେଇଆସୁଛି ସେ କହିଛନ୍ତି ଭାରତ ନେପାଳ ସହ ସଡ଼କ ରେଳ ଓ ଯୋଗାଯୋଗ ଲାଇନ୍ ସ୍ଥାପନ ପାଇଁ କାର୍ଯ୍ୟ କରିଆସୁଛି ଗୁରୁତ୍ୱପୂର୍ଣ୍ଣ ସୀମା ଅଞ୍ଚଳଗୁଡ଼ିକରେ ସମନ୍ଧିତ ଯାଞ୍ଚ୍ ଘାଟିଗୁଡ଼ିକର ସ୍ଥାପନ ଦ୍ୱାରା ଦୁଇଦେଶ ମଧ୍ୟରେ ବାଣିଜ୍ୟ ଓ ଗମନାଗମନ ବୃଦ୍ଧି ପାଇବ ଯୋଗବଣୀ ବିରାଟନଗର ସମନ୍ଧିତ ଯାଞ୍ଚ ଘାଟି ଭାରତ ସହାୟତାରେ ନିର୍ମାଣ କରାଯାଇଛି ଯାହା ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ କାରବାରକୁ ଆଗକୁ ଆଗେଇ ନେବ

ନେପାଳରେ ଭୂମିକମ୍ପ ପରବର୍ତ୍ତୀ ନିର୍ମାଣ କାର୍ଯ୍ୟରେ ଭାରତର ସହାୟତାକୁ ଉଭୟ ନେତା ଉଲ୍ଲେଖ କରିଥିଲେ

ନେପାଳପ୍ରଧାନମନ୍ତ୍ରୀ କେପିଶର୍ମା ଓଲି ତାଙ୍କର ଉଦ୍ବୋଧନ ଦେଇ ଭାରତର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ଦୁଇଦେଶରେ ସ୍ଥିର ଓ ମଜବୁତ୍ ସରକାର ଗଠନ ଯୋଗୁଁ ଏହା ଉଭୟ ଦେଶ ମଧ୍ୟରେ ସଂପର୍କକୁ ସୁଦୃଢ଼ କରିବାରେ ବହୁମାତ୍ରାରେ ସାହାଯ୍ୟ କରିଛି ଓ ତାଙ୍କ ଦେଶ ଭାରତ ସହ ମିଶି କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରତିବଦ୍ଧ ଦିଲ୍ଲୀ ଇଲେକସନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମନୋନୟନପତ୍ର ଦାଖଲ କରିବାର ଆଜି ଶେଷ ତାରିଖ ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କରାଯିବ

ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଗତକାଲି ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି

ନୂଆଦିଲ୍ଲୀରୁ ସୁନୀଲ ଯାଦବ ଦଳର ପ୍ରାର୍ଥୀ ହେବେ ଏହି ତାଲିକାରେ ଦୁଇ ଜଣ ମହିଳାଙ୍କର ନାମ ରହିଛି

ନ୍ତଆଦିଲ୍କୀରୁ ଦଳ ରମେଶ ସବରଓ୍ବାଲଙ୍କୁ ପ୍ରାର୍ଥୀ କରିଥିବାବେଳେ ସେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ଲଢ଼ିବେ କଂଗ୍ରେସ ତାହାର ମିତ୍ର ଦଳ ଆର୍ଜେଡିକୁ ବୁରାରି ଉତ୍ତମ ନଗର ପାଲାମ ଓ କିରାରି ଆସନ ଛାଡ଼ି ଦେଇଛି ଏହି ନିର୍ବାଚନରେ ବିଜେପି କେଡିୟୁ ଓ ଏଲ୍ଜେପି ସହ ମେଣ୍ଟ କରିଥିବାରୁ ଦୁଇ ମିତ୍ର ଦଳଙ୍କୁ ତିନୋଟି ଆସନ ଦେବାକୁ ନିଷ୍ପଭି ନେଇଛି ଜେଡିୟୁ ଦୁଇଟିରେ ଓ ଏଲ୍ଜେପି ଗୋଟିଏ ଆସନରେ ପ୍ରତିଦ୍ୱନ୍ଦିତା କରିବ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ

ପ୍ରେସିଡେଣ୍ଟ ଫେକ୍ ନ୍ୟୁଜ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଆକସ୍କିକ ଖବର ପ୍ରସାରଣ ବ୍ୟବସ୍ଥା ସାମ୍ବାଦିକତା କ୍ଷେତ୍ରରେ ଥିବା ଦାୟିତ୍ୱବୋଧ ଓ ସଂଯମ ଭଳି ମୂଳ ସିଦ୍ଧାନ୍ତକୁ ନଷ୍ଟ କରୁଛି ସେ କହିଛନ୍ତି ଯେ ଏବେ ମିଥ୍ୟା ଖବର ବା ଫେକ୍ ନ୍ୟୁଜ୍ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି କିଛି ଲୋକ ନିଜକୁ ସାମ୍ବାଦିକ ବୋଲାଇ ଏଭଳି ଅସତ୍ୟ ଖବର ପ୍ରଚାର କରି ସାମ୍ଭାଦିକତା ଭଳି ଏକ ମହାନ ପେଶାକୁ କଳଙ୍କିତ କରିବାକୁ ଉଦ୍ୟମ କରୁଛନ୍ତି ନୂଆଦିଲ୍ଲୀଠାରେ ଗତକାଲି ରାମନାଥ ଗୋଏଙ୍କା ସାମ୍ଭାଦିକତା ସମ୍ମାନ ପ୍ରଦାନ ଉହବରେ ଉଦ୍ବୋଧନ ଦେବା ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ସାମ୍ଭାଦିକତାରେ ମୂଳ କଥା ହେଲା ସଂଯମ ଓ ଦାୟିତ୍ୱବୋଧ ଆଜିକାଲି କେତେକ କ୍ଷେତ୍ରରେ ଏହି ଦୁଇ ମୂଳ ମନ୍ତ୍ରକୁ ଧ୍ୟାନ ଦିଆଯାଉ ନାହିଁ ସାମ୍ଭାଦିକମାନେ ପ୍ରାୟତଃ ତଦନ୍ତକାରୀ ଦଶ୍ତବିଧାନକାରୀ ଓ ବିଚାରକ ଦାୟିତ୍ୱ ନିର୍ବାହ କଲାଭଳି କାର୍ଯ୍ୟ କରୁଛନ୍ତି ସାମ୍ଭାଦିକତାର ଯେଉଁ ସାମାଜିକ ଦାୟିତ୍ୱବୋଧ ରହିଛି ତାହାକୁ ନିଷ୍ଠାର ସହିତ ପାଳନ କରିବା ଉଚିତ ବୋଲି ସେ କହିଛନ୍ତି ଏହି ଅବସରରେ ସ୍ୱର୍ଗତ ଅଚ୍ୟୁତାନନ୍ଦ ସାହୁ ମୁର୍ମୁକୁଟ୍ ଶର୍ମା ଓ ଧୀରଜ କୁମାରଙ୍କୁ ରିପୋର୍ଟିଂ ପାଇଁ ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ କରାଯାଇଛି

ଏହି ଗୋଷ୍ଠୀର ତିନି ଆତଙ୍କବାଦୀଙ୍କୁ ଗତକାଲି ଗୁଳିକରି ହତ୍ୟା କରାଯିବା ପରେ ସେ କହିଛନ୍ତି ଏହା ହେଉଛି ସନ୍ତାସବାଦ ବିରୁଦ୍ଧରେ ଏକ ବଡ଼ ସଫଳତା ସେ କହିଛନ୍ତି ଦେଶ ବିରୋଧରେ ଯେଉଁମାନେ ଅସ୍ତ୍ର ଉଠାଇବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଜୈନାପୁରା ସୋପିଆଁ ଜିଲ୍ଲାର ଅନ୍ୟତମ ସନ୍ତାସବାଦୀ ଅଦିଲ୍ ବସିର୍ ଶେଖ୍ ପୂର୍ବରୁ ସ୍ୱତନ୍ତ୍ର ପୋଲିସ୍ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲା

ଶ୍ରୀ ନକ୍ବି ଆଜି ଉପତ୍ୟକା ଅଞ୍ଚଳ ପରିଦର୍ଶନ କରି ଶ୍ରୀନଗର ଉପକଣ୍ଠ ଦାରା ଅଞ୍ଚଳରେ ଏକ ହାଇସ୍କୁଲ୍ର ଶିଳାନ୍ୟାସ କରିବେ ଏଥିସହ ହରଓ୍ୱାନ ଅଞ୍ଚଳର ସର୍ବନ୍ଠାରେ ଏକ ଜଳ ସଂରକ୍ଷଣ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେ ରାଜଧାନୀ କଲମ୍ବୋରେ ଜାତିସଂଘ ଦ୍ଦତଙ୍କ ସହ ଏକ ବୈଠକ ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି ଜାତିସଂଘ ଦ୍ଦତ ହାନା ସିଙ୍ଗରଙ୍କ ସହ ବୈଠକ ସମୟରେ ଶ୍ୱୀଲଙ୍କା ରାଷ୍ଟ୍ରପତିଙ୍କ ଦ୍ୱାରା ଦିଆଯାଇଥିବା ଏହି ମନ୍ତବ୍ୟରେ ସେ କହିଚ୍ଚନ୍ତି ସେହି ଲୋକମାନେ ନିଖୋଜ ହୋଇଯାଇଥିବା ବିଷୟରେ ପୂର୍ବରୁ ଏଲ୍ଟିଟି ଜଣାଇଥିଲା ନିଖୋଜ ବ୍ୟକ୍ତିମାନଙ୍କ ନାମରେ ମୃତ୍ୟୁ ସାର୍ଟିଫିକେଟ୍ ଦେବା ପାଇଁ ପଦକ୍ଷେପ ନିଆଯିବା ବିଷୟରେ ରାଷ୍ଟ୍ରପତି ଜଣାଇଛନ୍ତି ଶ୍ରୀଲଙ୍କାର ଆଇନ ଅନୁସାରେ ଜଣେ ମୃତବ୍ୟକ୍ତିଙ୍କ ଉପରେ ଯଦି ମୃତ୍ୟୁ ସାର୍ଟିଫିକେଟ୍ ମିଳିନଥିବ ତେବେ ତାଙ୍କ ପରିବାରର ସଦସ୍ୟମାନେ ତାଙ୍କର ସମ୍ପଭି ବ୍ୟାଙ୍କ ଜମାଖାତା ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଉତ୍ତରାଧିକାରୀ ଭାବେ ପାଇପାରିବେ ନାହିଁ ଶ୍ରୀଲଙ୍କାର ଶହଶହ ଲୋକ ସେମାନଙ୍କ ପରିବାରର ନିଖୋଜ ବ୍ୟକ୍ତିମାନଙ୍କ ବିଷୟରେ ଜାଶିବା ପାଇଁ ବହୁ ର୍ୟାଲି କରିଆସୁଥିଲେ ଅଷ୍ଟ୍ରେଲିଆନ ଓପନ୍ ମେଲବୋର୍ଣ୍ଣଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଆକି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଭାରତର ପ୍ରଞ୍ଜେସ୍ ଗୁନେଶ୍ୱରନ୍ ଜାପାନର ତାତ୍ସୁମା ଇତୋଙ୍କଠାରୁ ହାରିଯାଇଛନ୍ତି

ଗତକାଲି ବର୍ଷା କାରଣରୁ ମ୍ୟାଚ୍ ବନ୍ଦ ରହିଥିଲା ଓ ଏହା ଆଜି ଖେଳାଯାଇଥିଲା